ଶ୍ରୀ ମୋଦୀଙ୍କର ଏହି ଗସ୍ତକାଳରେ ସାମରିକ ଭାଗିଦାରୀ ପରିଷଦ ସ୍ଥାପନ ସମେତ ବିଭିନ୍ନ ରାଜିନାମାରେ ଉଭୟ ଦେଶ ସ୍ୱାକ୍ଷର କରିବେ

ସନ୍ତାସବାଦ ବିରୁଦ୍ଧରେ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ପ୍ରତି ଶ୍ରୀ ମୋଦୀ କଥାବାର୍ତ୍ତା ବେଳେ ଗୁରୁତ୍ୱାରୋପ କରିଛନ୍ତି

ସାଉଦିଆରବ ରାଜା ସଲମାନବିନ୍ ଅବଦ୍ରଲ୍ ଅଜିଜ୍ ଅଲ୍ ସଉଦ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ସେ ଦେଶ ଗସ୍ତରେ ଯାଉଛନ୍ତି ତାଙ୍କର ଏହି ଗସ୍ତ ଦୂଇ ଦେଶ ମଧ୍ୟରେ ସାମରିକ ଭାଗିଦାରୀ ସମ୍ପର୍କକ୍ତ ଆହୁରି ମଜବ୍ରତ କରିବ ବୋଲି ଆଶା କରାଯାଉଛି

ଦୁଇ ଦେଶ ମଧ୍ୟରେ ସାମରିକ ଭାଗିଦାରୀ ପରିଷଦ ସ୍ଥାପନ ବିଷୟ ସଂକ୍ରାନ୍ତୀୟ ରାଜିନାମା ମଧ୍ୟ ସ୍ୱାକ୍ଷରିତ ହେବ ଏହି ପରିଷଦ ହେଉଛି ଏକ ଦ୍ୱିପକ୍ଷିୟ ବ୍ୟବସ୍ଥା ଯାହା ଦୁଇ ଦେଶ ମଧ୍ୟରେ ସମଗ୍ର ଭାଗିଦାରୀ ସମ୍ପର୍କ କ୍ଷେତ୍ରକୁ ତଦାରଖ କରିବ ପରିଷଦର ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ସାଉଦି ରାଜା ଅଧ୍ୟକ୍ଷତା କରିବେ ଆମର ସମ୍ଭାଦଦାତା କଶାଇଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଆସନ୍ତାକାଲି ସାଉଦି ରାଜା ଏକ ଭୋଜିସଭାର ଆୟୋଜନ କରିବେ

ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସାଉଦି ଆରବ ସହ ପ୍ରତିରକ୍ଷା ନିରାପତ୍ତା ବାଣିଜ୍ୟ ସଂସ୍କୃତି ଶିକ୍ଷା ଓ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଜନସମ୍ପର୍କ ସୂଷ୍ଟି ଆଦି କ୍ଷେତ୍ରଗୁଡ଼ିକରେ ଦ୍ୱିପକ୍ଷିୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯିବ ସାଉଦି ଆରବ ଗସ୍ତ ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ସାଉଦି ରାଜା ସଲମାନବିନ୍ ଅବଦୁଲ୍ ଅଜିକ୍ ଅଲ୍ ସଉଦ୍ଙ୍କ ସହ ସେ ଦ୍ୱିପକ୍ଷିୟ କଥାବାର୍ତ୍ତା କରିବେ ଉଭୟ ନେତାଙ୍କ ମଧ୍ୟରେ ବିଶ୍ୱ ଓ ଆଞ୍ଚଳିକ ସ୍ତରୀୟ ଆପୋଷ ସ୍ୱାର୍ଥ ବିଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ୟୁରୋପୀୟ ସଂଘ ସହ ଭାରତର ସମ୍ପର୍କ ଆପୋଷ ସ୍ୱାର୍ଥ ଓ ଗଣତାନ୍ତିକ ମୂଲ୍ୟବୋଧ ପ୍ରତି ସାଧାରଣ ପ୍ରତିଶ୍ରତିବଦ୍ଧତାର ପ୍ରତିକ ୟୁରୋପୀୟ ସଂଘ ସହ ଆଞ୍ଚଳିକ ବିଶ୍ୱ ପ୍ରସଙ୍ଗଗୁଡ଼ିକ ଉପରେ ଭାବ ଆଦାନପ୍ରଦାନ କରିବାକୁ ମଜବୁତ କରିବାର ଆବଶ୍ୟକତା ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ସନ୍ତାସବାଦର ମୁକାବିଲା ପାଇଁ ଆନ୍ତର୍କାତିକ ସ୍ତରରେ ଦୃଢ଼ ସହଯୋଗର ଆବଶ୍ୟକତା ରହିଛି

ଏହି ପ୍ରତିନିଧି ଦଳ କାମ୍ମୁ କାଶ୍କୀର ଗସ୍ତରେ ମଧ୍ୟ ଯିବ ବିଶ୍ୱସ୍ତରୀୟ ଭାଗିଦାରୀ ପାଇଁ ଆନ୍ତର୍ଜାତିକ ସୌର ମେଣ୍ଟର ଅଭିବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତୀ ଦର୍ଶାଇଛନ୍ତି ୟୁରୋପୀୟ ସଂଘର ପ୍ରତିନିଧିମାନଙ୍କୁ ଭାରତରେ ସ୍ୱାଗତ ଜଣାଇ ଶ୍ରୀ ମୋଦୀ କହିଛନ୍ତି ଜାମ୍ମୁ ଓ କାଶ୍ମୀର ସମେତ ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ ତାଙ୍କର ସଫଳ ହେବ ବୋଲି ସେ ଦୂଢ଼ ଆଶାବ୍ୟକ୍ତ କରିଛନ୍ତି

ସବୁ ଭାରତୀୟମାନଙ୍କର ଜୀବନଶୈଳୀ ସରଳ କରିବା ଲାଗି ତାଙ୍କ ସରକାର ନେଉଥିବା ପଦକ୍ଷେପ ବିଷୟ ସେ ଉଲ୍ଲେଖ କରିଛନ୍ତି

ମହାରାଷ୍ଟ୍ର ପଲିଟିକ୍ସ ମହାରାଷ୍ଟ୍ରରେ କ୍ଷମତା ବର୍ଷନକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ବିଜେପିର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ଶିବସେନାର ବରିଷ୍ଣ ନେତା ତଥା ପରିବହନ ମନ୍ତ୍ରୀ ଦିବାକର ରାଓତେ ଆଜି ପୃଥକ ପୃଥକ ଭାବେ ରାଜ୍ରପାଳ ଭଗତସିଂହ କୋସ୍ୱାରୀଙ୍କୁ ସାକ୍ଷାତ କରିଛନ୍ତି ରାଜ୍ୟପାଳଙ୍କ ସହ କୌଣସି ପ୍ରକାର ରାଜନୈତିକ କଥାବାର୍ତ୍ତା ହୋଇନଥିବା ଉଭୟ ନେତା ଜଣାଇଛନ୍ତି

ଯାହାକି ଚଳିତ ରତୁର ସବୁଠାରୁ ଖରାପ ସ୍ତର ବୋଲି କୁହାଯାଉଛି

ତେବେ ସରକାରୀ ସଂସ୍ଥାଗୁଡ଼ିକ କହିଛନ୍ତି ଗତ ତିନି ବର୍ଷ ତୁଳନାରେ ଏବର୍ଷ ପରିସ୍ଥିତି ତଥାପି ଭଲ ଅଛି ବାୟୁର ମାନ ଓ ପାଣିପାଗ ପୂର୍ବାନୁମାନ ଗବେଷଣା ସଂସ୍ଥା ପକ୍ଷରୁ ଘର ବାହାରେ କୌଣସି ପ୍ରକାର ବ୍ୟାୟାମ ନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି

ତେଣୁ ପ୍ରତିକାର ମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଛି

ସେ କହିଛନ୍ତି ପାର୍ଲାମେଣ୍ଟ ଦ୍ୱାରା ଯଦି ରାଜିନାମା ପାଶ୍ ହୋଇଗଲା ତାହେଲେ ଶେଷ ସମୟ ପୂର୍ବରୁ ବ୍ରିଟେନ୍ ବ୍ରେକ୍ସିଟ୍ରୁ ଓହରିଯିବାରେ କିଛି ଅସୁବିଧା ନାହିଁ

ଆର୍ଜେଣ୍ଟିନା ଆର୍ଜେଷ୍ଟିନାର ବାମ ସମର୍ଥନକାରୀ ପ୍ରାର୍ଥୀ ଅଲବେର୍ଟୋ ଫର୍ଣ୍ଣାଣ୍ଡେଜ୍ ପ୍ରଥମ ପର୍ଯ୍ୟାୟ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଏହା ଫଳରେ ରାଷ୍ଟ୍ରପତି ମୌରିସିଓ ମାକ୍ରିଙ୍କ ବଜାରକ୍ତ ସ୍ୱହାଇଲା ଭଳି ନୀତି ଯୋଗୁଁ ସେ ଦେଶରେ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟର ଅବସାନ ହେବ ବୋଲି ଆଶା ଉଜ୍ଜଳ ହୋଇଛି

ତାଙ୍କର ଏହି ବିଜୟ ଫଲରେ ପୂର୍ବତନ ରାଷ୍ଟ୍ରପତି ଖ୍ରୀଷ୍ଟିନା କ୍ରିଚେନରଙ୍କର ରାଜନୈତକ ଘର ବାହ୍ରଡ଼ା ହେବ ବୋଲି ଆଶା କରାଯାଉଛି

ଏହି ଅଧିବେଶନ ବହୁ ଆଗରୁ ଆୟୋଜନ ହେବାର ଥିଲା ହଂକଂରେ ବିକ୍ଷୋଭ ଆମେରିକା ସହ ବାଣିଜ୍ୟ ଯୁଦ୍ଧ ଓ ଆର୍ଥିକ ମନ୍ଥରତା ସମୟରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ପାଇଁ ଏହି ଅଧିବେଶନକୁ ରାଜନୈତିକ ଦୃଷ୍ଟିରୁ ଗୁରୁଡ୍ପୂର୍ଣ୍ଣ ବୋଲି ମନେ କରାଯାଉଛି ରାଷ୍ଟ୍ରପତି କାର୍ଯ୍ୟ ରିପୋର୍ଟ ପ୍ରଦାନ କରିବା ପରେ ଆକି ସକାଳୁ ଏହି ରୁଦ୍ଧଦ୍ୱାର ଅଧିବେଶନ ଆରମ୍ଭ ହୋଇଛି ପ୍ରଶାସନିକ ଦକ୍ଷତା ବୃଦ୍ଧି ଏବଂ ଚୀନ୍ର ବ୍ୟବସ୍ଥାକୁ ଅଧୁନିକରଣ କରିବା ସମାଜବାଦରେ ବିକାଶ ଆଣିବା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ କେନ୍ଦ୍ରୀୟ କମିଟିର ନିଷ୍ପତ୍ତି ପାଇଁ ଚିଠା ନଥିପତ୍ର ଓ କାର୍ଯ୍ୟ ରିପୋର୍ଟ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଉପସ୍ଥାପନ କରିଛନ୍ତି ଏହି ଅଧିବେଶନରେ କଥାବାର୍ଭାଗୁଡ଼ିକୁ ଗୁପ୍ତ ରଖାଯିବ ଏବଂ ଅଧିକାଂଶ ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି କାର୍ଯ୍ୟସ୍ଟଚୀ ରହିଛି

କିସ୍ତୱାର୍ଡ୍ ଜିଲ୍ଲାରେ ଦୋକାନବକାରଗୁଡ଼ିକରେ ଏହି ପୋଷ୍ଟର ଲଗାଯାଇଛି ପୋଷ୍ଟର ଗୁଡ଼ିକରେ ତିନିଜଣ ସନ୍ତାସବାଦୀଙ୍କର ଫଟୋ ମଧ୍ୟ ରହିଛି ସେମାନଙ୍କ ବିଷୟରେ ସ୍ୱଚନା ପ୍ରଦାନକାରୀଙ୍କ ନାମ ଗୁପ୍ତ ରଖାଯିବ ବୋଲି ପୁଲିସ୍ ପ୍ରତିଶ୍ରତି ଦେଇଛି

ଯମୁନୋତ୍ରୀ ଓ କେଦାରନାଥ ସ୍ଥଳୀକୁ ଆସନ୍ତାକାଲିଠାରୁ ବନ୍ଦ ରଖାଯିବ

ଗଙ୍ଗୋତ୍ରୀ ମନ୍ଦିର ବନ୍ଦ କରିବା ପୂର୍ବରୁ ପୂଜକମାନେ ପୂଜାପାଠ କରିଥିଲେ

ବର୍ତ୍ତମାନ ଏହି ଝଡ଼ ପଶ୍ଚିମ ଉପକୂଳ ଆଡ଼କୁ ଗତି କରୁଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି ଏହାଦ୍ୱାରା ବର୍ଷା କମିବ ଓ ରାଜ୍ୟରେ ପାଗ ସୁଖିଲା ରହିବ ବୋଲି ଅନୁମାନ କରାଯାଇଛି

ତ୍ରିଚି ତ୍ରିଚି ନିକଟସ୍ଥ ମନାକରାଇଠାରେ ଗତଶୁକ୍ରବାର ଦିନ ସନ୍ଧ୍ୟାରେ ଖୋଲା ବୋର୍ୱେଲ୍ ଭିତରେ ଖସିପଡ଼ିଥିବା ଶିଶୁକୁ ଉଦ୍ଧାର କରିବା ଲାଗି ଜୋର୍ସୋରରେ ଉଦ୍ୟମ ଚାଲିଛି ଖେଳୁଥିଲା ବେଳେ ନିଜ ଘର ପଛପଟେ ଥିବା ସେହି ବୋର୍ୱେଲ୍ ଭିତରକୁ ଦୁଇ ବର୍ଷର ଶିଶୁ ସ୍କଜିତ୍ ୱିଲସନ୍ ଖସିପଡ଼ିଥିଲା

ପ୍ରେକ୍ ସିଏସ୍ଆର୍ ଆୱାର୍ଡ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମ୍ପାନୀ ସାମାଜିକ ଦାୟିତ୍ୱବୋଧ କ୍ଷେତ୍ରରେ ବିଶେଷ ଅବଦାନ ରଖିଥିବା ବଚ୍ଚାବଚ୍ଛା କମ୍ପାନୀଗୁଡ଼ିକୁ ଆସନ୍ତାକାଲି ନ୍ତଆଦିଲ୍ଲୀରେ କାତୀୟ କମ୍ପାନୀ ସାମାଜିକ ଦାୟିତ୍ୱ ପ୍ରରସ୍କାର ପ୍ରଦାନ କରିବେ ନିରନ୍ତର ବିକାଶ ଓ ସମଷ୍ଟିଗତ ଅଭିବୃଦ୍ଧି ହାସଲ କରିବା କ୍ଷେତ୍ରରେ ସ୍ୱୀକୃତି ଦେବା ଲକ୍ଷ୍ୟରେ କମ୍ପାନୀ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଦିଆଯାଇଥାଏ